ଜିଏସ୍ଟି ଲାଗୁର ଆଜି ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ସରକାର ନ୍ତଆ ରିଟର୍ଣ୍ଣ ବ୍ୟବସ୍ଥାର ଶ୍ରଭାରମ୍ଭ କରିବେ

ଏକ ମିନିବସ୍ ଓଲଟି ପଡ଼ି ରାସ୍ତାକଡ଼ରେ ଥିବା ଏକ ଗଭୀର ଖାତ ମଧ୍ୟକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି ସେହି ମିନିବସ୍ଟି କିସ୍ୱାଡ୍ରୁ କେଶୱାନ୍କୁ ଯାଉଥିବାବେଳେ ଶିର୍ଗ୍ବାଡ଼ିଠାରେ ରାସ୍ତାର୍ ଖସିଯାଇଥିଲା

ଏସ୍ସି ପିଓ ଏଣ୍ଡ୍ କେକେ ଜନ୍ମୁ କାଶ୍ମୀର ଓ ଗିଲ୍ଗିଟ୍ର ପାକିସ୍ତାନ ଅଧିକୃତ ଅଞ୍ଚଳଗୁଡ଼ିକୁ ସଂସଦୀୟ ଆସନ ଭାବେ ଚିହ୍ନିତ କରିବା ଓ ଘୋଷଣା କରିବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ବିଷୟ ଲୋଡ଼ି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି

ଏହି ଅବେଦନ ନ୍ୟାୟିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି

ପିଟିସନ୍ରେ କୁହାଯାଇଛି ସେହି ବିଧାନସଭା ଆସନଗୁଡ଼ିକୁ ଭିତ୍ତିକରି ଲୋକସଭା ଆସନ ଗଠନ କରାଯିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ

ଭାରତୀୟ ତୈଳ ନିଗମ ଏକ ଇସ୍ତାହାରରେ କହିଛି ଆଜିଠାର୍ତ ଏହି ନୂଆ ମଲ୍ୟ ଲାଗୁ ହେବ

ପିଏମ୍ ଡିଜିଟାଲ୍ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିକିଟାଲ୍ ଇଣ୍ଡିଆ ଲୋକମାନଙ୍କୁ କ୍ଷମତାପନ୍ନ କରିଛି ଦୁର୍ନୀତି କମ୍ କରିଛି ଓ ସରକାରୀ ସେବା ଯୋଗାଣ ଓ ଗରିବ ଲୋକମାନଙ୍କ ପାଖରେ ଏହାକୁ ପହଞ୍ଚାଇବାରେ ସାହାଯ୍ୟ କରିଛି

ବୈଷୟିକ ଜ୍ଞାନକୁ ଅଧିକର୍ତ ଅଧିକ ବ୍ୟବହାର ଓ ଏହାର ସୁଫଳକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହାର ମଳଲକ୍ଷ୍ୟ ଥିଲା ସେ କହିଛନ୍ତି ଡିକିଟାଲ୍ ଇଣ୍ଡିଆ ଏକ ଲୋକାଭିମୁଖୀ ଓ ଲୋକମାନଙ୍କୁ କ୍ଷମତାପନ୍ନ କରିବାପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯାହା ସେମାନଙ୍କର ନିକ ଉଦ୍ୟମରେ ସେମାନଙ୍କୁ ନୂଆ ନୂଆ ବିଷୟ ସହ ପରିଚିତ କରାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଡିକିଟାଲ୍ ଇଣ୍ଡିଆର ସଫଳତା ପାଇଁ ଯେଉଁମାନେ କାର୍ଯ୍ୟ କରିଛନ୍ତି ସେ ସେମାନଙ୍କୁ ଅଭିବାଦନ ଜଣାଉଛନ୍ତି

ଏହି କାର୍ଯ୍ୟକ୍ରମରେ ଜଳସେଚନରେ ଉନ୍ନତି ଆଣିବା ଓ ଏହାକୁ ଏକ ଗଣବିପ୍ଲବରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି କଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓତ୍ ଆକି ନ୍ତଆଦିଲ୍ଲୀରେ ଏହାର ଶୁଭାରୟ କରିବେ

ସେହିସବ୍ ଅଞ୍ଚଳରେ ଜଳ ସଂରକ୍ଷଣ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ସେମାନେ ଯୋଜନା ପ୍ରସ୍ତୁତ କରିବେ

ଏହି ଟିମ୍ଗୁଡ଼ିକ ଚିହ୍ନଟ କରାଯାଇଥିବା ବ୍ଲକ୍ ଓ କିଲ୍ଲାଗୁଡ଼ିକୁ ଗସ୍ତ କରି ଜଳ ସଂରକ୍ଷଣ ଓ ସଞ୍ଚୟ ଯୋଜନାର କାର୍ଯ୍ୟକାରିତାରେ ସହଯୋଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ପାଇଁ ଗଣ ଆନ୍ଦୋଳନ ଆରମ୍ଭ କରିବା ଓ ପ୍ରତ୍ୟେକ ବିନ୍ଦୁ ଜଳକୁ ନଷ୍ଟ ହେବାକୁ ନ ଦେବାପାଇଁ ସଙ୍କଚ୍ଚବଦ୍ଧ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ଶ୍ରୀ ମୋଦି କହିଥିଲେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବା ଉଚିତ ଯେଉଁଥିରେ କେବଳ ଜଳର ସଂରକ୍ଷଣ ନୁହେଁ ଏହାର ସଞ୍ଚୟ ପାଇଁ ବିଭିନ୍ନ ଉପାୟ ସଂକ୍ରାନ୍ତରେ ଲୋକମାନଙ୍କ ସଚେତନ କରାଯାଇପାରିବ

ସେବେଠାରୁ ଗୌହାଟୀ ଆକାଶବାଣୀ କେନ୍ଦ୍ର ଓ ଆଞ୍ଚଳିକ ସମ୍ଭାଦ ଶାଖା ଲୋକମାନଙ୍କର ସେବା କରିଆସ୍ରଚ୍ଚନ୍ତି ଡକ୍କର ଭୂପେନ୍ ହଜାରିକାଙ୍କ ସମେତ ରାଜ୍ୟର ବହୁ ମହାନ୍ ପ୍ରତିଭା ଗୌହାଟୀ ଆକାଶବାଶୀ କେନ୍ଦ୍ର ସହ ଜଡ଼ିତ ଥିଲେ ଆଜି ସନ୍ଧ୍ୟାରେ ଗୌହାଟୀ ଆକାଶବାଣୀ କେନ୍ଦ୍ରରେ ମେଘ ମହ୍ଲାର ନାମକ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଓ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ ଅଶିଫ୍ ସରିଫ୍ଙ୍କ ପିଟିସନ୍କୁ ଖାରଜ କରିଛନ୍ତି

ମଷ୍ଟ ଆନାଉନୁମେଣ୍ଟ ଆକାଶବାଣୀର ସମ୍ଘାଦସେବା ବିଭାଗ ଏହାର ସାପ୍ତାହିକ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ରେ ଡିକିଟାଲ୍ ଇକୋନୋମି ଏଣ୍ଡ୍ ସାଇବର୍ ସିକ୍ୟୁରିଟି ଅର୍ଥାତ୍ ଡିଜିଟାଲ୍ ଅର୍ଥ ବ୍ୟବସ୍ଥା ଔର୍ ସାଇବର ସୁରକ୍ଷାର ପ୍ରସାରଣ କରିବ

ଅର୍ଥ ଓ ଉଦ୍ୟୋଗ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ ଅର୍ଥମନ୍ତ୍ରଣାଳୟ କହିଛି ଆଜିଠାରୁ ନୂଆ ରିଟର୍ଣ୍ଣ ବ୍ୟବସ୍ଥା ପରୀକ୍ଷାମ୍ବଳକ ଭାବେ ଲାଗ୍ର କରାଯିବ ଓ ଅକ୍ଟୋବର ପହିଲାର୍ ଏହାକୁ ବାଧ୍ୟତାମୂଳକ କରାଯିବ କ୍ଷୁଦ୍ର ଟିକସଦାତାମାନଙ୍କ ପାଇଁ ସହଜ ଓ ସୁଗମ ରିଟର୍ଶ୍ଣ ଦାଖଲ ବ୍ୟବସ୍ଥାର ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍ଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଆସୁଥିଲେ ଓ ଗ୍ରାହକମାନଙ୍କ ସୁବିଧା ପାଇଁ ଏଥିରେ ଆବଶ୍ୟକୀୟ ପରିବର୍ତ୍ତନ ଅଣାଯିବା ବିଷୟ ଦର୍ଶାଇଥିଲେ ନକ୍ସଲ୍ ଆରେଷ୍ଟ ମହାରାଷ୍ଟ୍ରର ଗଡ଼ଚିରୋଲି କିଲ୍ଲାରେ ଗତ ମେ ମାସ ପହିଲାରେ ହୋଇଥିବା ସନ୍ତାସବାଦୀ ଆକ୍ରମଣ ଘଟଣାରେ ପୁଲିସ୍ ଆଉ ଜଣେ ଲୋକକୁ ଗିରଫ କରିଛି

ଆକ୍ରମଣରେ ରାମଚନ୍ଦାନୀର ଭୂମିକା କ'ଣ ଥିଲା ତାହା ଜାଣିବାପାଇଁ ପୁଲିସ୍ ତଦନ୍ତ ଚଳାଇଛି ବିହାର ଏନ୍ସେଫାଲାଇଟ୍ସ୍ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱନୀ କୁମାର ଚୁବେ କହିଛନ୍ତି ବିହାରର ମସ୍ତିଷ୍କ ଜ୍ୱର ବ୍ୟାପିଥିବା ଅଞ୍ଚଳର ପିଲାମାନଙ୍କ ପାଇଁ କେନ୍ଦ୍ର ସରକାର ମଧ୍ୟାହୁ ଭୋଜନ ଭଳି ରାତ୍ରୀ ଭୋଜନ ଯୋଜନା ମଧ୍ୟ ଲାଗୁ କରିବେ ଶ୍ରୀ ଚୁବେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହା ଜଣାଇଛନ୍ତି ଗତକାଲି ପାଟ୍ନାଠାରେ ସେ ବିଶେଷଜ୍ଞ ଡାକ୍ତରମାନଙ୍କ ସହ ମସ୍ତିଷ୍କ କ୍ୱର ସଂକ୍ରାନ୍ତରେ ଆଲୋଚନା କରିଥିଲେ ରୋଗ ବ୍ୟାପିଥିବା ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଗୁକୋକ୍ ଏବଂ ଓଆର୍ଏସ୍ ପ୍ୟାକେଟ୍ ବାର୍ଷିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତରୀ ବିଶେଷଜ୍ଞ ଦଳ କହିଛନ୍ତି ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ଅଧିକାଂଶ ପିଲା ପ୍ରଷ୍ଟିହୀନତାର ଶିକାର ହୋଇଥିଲେ ଓ ସେମାନେ ହାଇପର୍ ଗୁିସେମିଆରେ ଆକ୍ରାନ୍ତ ଥିଲେ